ସପ୍ତମ ପର୍ଯ୍ୟାୟ ନିର୍ବାଚନ ବଣ୍ଡ ବିକ୍ରୟ ଆକ୍ରିଠାରୁ ଆରମ୍ଭ ହୋଇଛି

ଆଜିଠାର୍ ଯେଉଁ ସବ୍ କିନିଷ ଶସ୍ତା ହେବ ସେଥିମଧ୍ୟରେ ରହିଛି ସିନେମା ଟିକେଟ ଟିଭି ଓ ମନିଟର ସ୍କ୍ରିନ୍ ପାୱାରବ୍ୟାଙ୍କ ଡିଜିଟାଲ କ୍ୟାମେରା ଭିଡିଓ କ୍ୟାମେରା ରେକର୍ଡ ଇତ୍ୟାଦି

ପର୍ଯ୍ୟାୟ କ୍ରମେ ସେସବୁର ସମୀକରଣ କରିବାକୁ ଜିଏସଟି ପରିଷଦ ନିଷ୍ପଭି ନେଇଛି ତେଲଙ୍ଗାନା ଏଚ୍ସି ନବଗଠିତ ତେଲଙ୍ଗାନା ହାଇକୋର୍ଟର ମ୍ରଖ୍ୟ ବିଚାରପତି ଭାବେ ଟିବିଏନ୍ ରାଧାକ୍ରିଷ୍ଣନ୍ ଆକି ସକାଳେ ଶପଥ ନେଇଛନ୍ତି

କେନ୍ଦ୍ର ସରକାରଙ୍କ ବିଞ୍ଜପ୍ତି ଅନୁଯାୟୀ ଏହି ନୂଆ ହାଇକୋର୍ଟ ଆଜିଠାରୁ ହାଇଦ୍ରାବାଦରେ କାର୍ଯ୍ୟକ୍ଷମ ହୋଇଛି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତେଲଙ୍ଗାନା ହାଇକୋର୍ଟର ବିଚାରପତିଗଣ ଓ ବରିଷ୍ଠ ଅଧିକାରୀମାନେ ହାଇଦ୍ରାବାଦର ରାଜଭବନରେ ଅନୁଷ୍ଠିତ ଏହି ଶପଥପାଠ ଉତ୍ସବରେ ଯୋଗ ଦେଇଥିଲେ

ଡିଆର୍ଡିଓ ଡେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ଡିଆର୍ଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ରୀ କହିଛନ୍ତି ଦେଶ କ୍ଷେପଶାସ୍ତ ରାଡାର୍ ସୋନାର ଓ ଟର୍ପେଡୋ ଏବଂ ଆହୁରି ଆନେକ କ୍ଷେତ୍ରରେ ଆତ୍କନିର୍ଭରଶୀଳ ହୋଇପାରିଛି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତ୍କାରରେ ସେ କହିଛନ୍ତି ଡିଆର୍ଡିଓ ଦେଶର ସଶସ୍ତ ବାହିନୀ ପାଇଁ ଅତ୍ୟାଧୁନିକ ଅସ୍ତଶସ୍ତ ନିର୍ମାଣ କରିବାକୁ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସ୍ବଛି

ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ଭାରେ କହିଛନ୍ତି ଶାନ୍ତି ସମୃଦ୍ଧି ଓ ନିରନ୍ତର ସମଷ୍ଟିଗତ ବିଶ୍ୱ ଗଠନ କ୍ଷେତ୍ରରେ ସାମୃହିକ ଭାବେ କାମ କରିବାପାଇଁ ଆଜିର ଦିନରେ ଆମେ ସମସ୍ତେ ସଙ୍କଚ୍ଚ ନେବା ଉଚିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷ୍ଣେଲ୍ ରାଜ୍ୟବଦ୍ଧନ ରାଠୋଡ୍ ନ୍ତଆବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଭଗବାନ୍ ସମସ୍ତଙ୍କୁ ଓ ସେମାନଙ୍କର ପ୍ରିୟ ଆତ୍ମୀୟ ସ୍ୱଜନମାନଙ୍କ ଉପରେ ଆଶୀର୍ବାଦ ଓ ପ୍ରେମ ବର୍ଷା କରନ୍ତୁ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସମସ୍ତେ ସୁଖୀ ଓ ସୁସ୍ତ ରୁହନ୍ତୁ ନୂଆବର୍ଷରେ ସମସ୍ତ ଆଶା ପର୍ରଣ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍କୁ ଏହି ବଣ୍ଣ ବିକ୍ରିପାଇଁ କ୍ଷମତା ଦିଆଯାଇଛି

ରାଜନୈତିକ ଦଳଗୁଡ଼ିକ୍ ପାର୍ଷି ପ୍ରଦାନରେ ସ୍ୱଚ୍ଛତା ଆଣିବାପାଇଁ ନଗଦ ଟଙ୍କା ଦାନ ଆକାରରେ ଦେବା ସ୍ଥାନରେ ଏହି ନିର୍ବାଚନ ବଣ୍ଡ୍ କିଣି ଯେକୌଣସି ବ୍ୟକ୍ତି ଦଳଗୁଡ଼ିକ୍ ପାର୍ଷି ପ୍ରଦାନ କରିପାରିବେ

ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ କାନାଡ଼ାର ଏକ ହସ୍କିଟାଲ୍ରେ ଚିକିହାଧୀନ ଥିଲେ ତାଙ୍କ ପୁଅ ସର୍ପରଜ୍ ସ୍ୱର୍ଗତ ଖାଁଙ୍କ ମୃତ୍ୟୁ ବିଷୟ କ୍ରଣାଇଛନ୍ତି

ବାଇ ପୋଲ୍ ହରିୟାଣାର କିନ୍ଦ୍ ବିଧାନସଭା ଆସନ ଏବଂ ତାମିଲନାଡୁ ଥିରୁଭାରୁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି

ଡିଏମ୍କେ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ବିୟୋଗରେ ଥିର୍ଭାର୍ ଆସନ ଖାଲି ପଡ଼ିଥିଲାବେଳେ ହରିୟାଣାର ଆଇଏନ୍ଏଲ୍ଡି ବିଧାୟକ ଡକ୍ଟର ହରିଚାନ୍ଦ ମିଦ୍ଧାଙ୍କ ମୃତ୍ୟୁରେ କିନ୍ଦ୍ ଆସନ ଖାଲି ପଡ଼ିଥିଲା

ପଡ଼ୋଶୀ ରାଜ୍ୟ ହରିୟାଣାରେ ମଧ୍ୟ ନାହିଁ ନ ଥିବା ଶୀତ ଅନୁଭୂତ ହେଉଛି ହିସାରରେ ସବ୍ରଠାରୁ ଅଧିକ ଶୀତ ଅନ୍ଦଭୂତ ହେଉଛି

ରାଜ୍ୟର ପଣ୍ଢିମାଞ୍ଚଳରେ ସ୍ୱାଭାବିକ ତାପମାତ୍ରାଠାର୍ଚ୍ଚ ସର୍ବନିମୁ ତାପମାତ୍ରା ବହ୍ର ତଳେ ରହିଛି

ତେଲଙ୍ଗାନାରେ ଶୀତପ୍ରବାହ ବୃଦ୍ଧି ପାଇଛି ହାଇଦ୍ରାବାଦ ଓ ପେଡ଼ାପାଲେରେ ପ୍ରବଳ ଶୀତ ଅନୁଭୂତ ହେଉଛି

ପ୍ରଲିସ୍ଦ୍ୱାରା ସଂଗୃହୀତ ଭିଡ଼ିଓ ରେକର୍ଡ଼ିଂ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି

ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି ନିସାଦ ପାର୍ଟି କର୍ମୀମାନେ ଅବରୋଧ କରିଥିବା ଗାଜିପୁର ମହଞ୍ଚଦାବାଦ ରାସ୍ତାକୁ ଖୋଲିବା ଲାଗି ସ୍ୱର୍ଗତ ଭ୍ୟାଟ୍ସ୍ଙ୍କ ସମେତ ଅନ୍ୟ ପୁଲିସ୍ମାନେ ଉଦ୍ୟମ କର୍ଥିଲାବେଳେ ସେମାନଙ୍କ ଉପରକୃ ନିସାଦ୍ ପାର୍ଟିର କର୍ମୀମାନେ ଆକ୍ରମଣ କରିଥିଲେ

ଟ୍ରମ୍ପ୍ ସିରିଆ ଯୁଦ୍ଧ ବିଧ୍ୱଂସ୍ତ ସିରିଆରୁ ନିଜର ସୈନ୍ୟସାମନ୍ତଙ୍କୁ ପ୍ରତ୍ୟାହାର କରି ଆଣିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ନେଇଥିବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି

ଏହାପରେ ସେଠାରେ ଆଉ ଆମେରିକା ସୈନ୍ୟଙ୍କର ରହିବାର ଆବଶ୍ୟକତା ନାହିଁ ତେବେ ଟ୍ରମ୍ପଙ୍କ ଏହି ନିଷ୍ପଭିକ୍ ଦେଶର ଅନେକ ଲୋକପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ତୀବ୍ର ସମାଲୋଚନା କରିଛନ୍ତି ଏହି ନିଷ୍ପଭିର ପ୍ରତିବାଦରେ ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାଟ୍ଟିସ୍ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି

ସେମାନଙ୍କୁ କ୍ରମଶଃ ଆମେରିକା ଫେରାଇ ନିଆଯିବ

ଆଜି ବ୍ରାଜିଲ୍ର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ସେ ଫର୍ଷ୍ଣାଣ୍ଡୋ ହଦାଦ୍ଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ ଗତ ଅକ୍ଟୋବର ମାସରେ ନିର୍ବାଚନ ହୋଇଥିଲା ନିର୍ବାଚନ ପ୍ରଚାର ସମୟରେ ଦୁର୍ନୀତି ଓ ଅପରାଧ ଲୋପ କରିବାପାଇଁ ସେ ପ୍ରତିଶ୍ରତି ଦେବା ପରେ ତାଙ୍କୁ ଏହି ସଫଳତା ମିଳିଛି